ଫଳରେ ତାଙ୍କ ବିବେକର ଆହ୍ୱାନରେ ସେ ଇସ୍ତଫା ଦେଇଥିବା ସୂଚନା ଦେଇଛନ୍ତି

ଆକ୍ରମଣ ସଂପର୍କରେ ଥାନାରେ ଏତଲା ଦିଆଯାଇଥିବା ସଭାପତି କହିଛନ୍ତି ଅପରପକ୍ଷରେ ପରିସ୍ଥିତି ସ୍ୱାଭାବିକ ହେବା ପର୍ଯ୍ୟନ୍ତ ହାଇକୋର୍ଟରେ ପୋଲିସ୍ ଫୋସ୍ ମୁତୟନ ରହିବେ ବୋଲି କଟକ ଭୁବନେଶ୍ୱର ପୁଲିସ୍ କମିଶନର ସତ୍ୟଜିତ ମହାନ୍ତି ଆକି ଗଶମାଧ୍ଧମକୁ ସୂଚନା ଦେଇଛନ୍ତି

ଆକି ବଲାଙ୍ଗୀର ଓ ଭଇଁସାପାଲ୍ଲୀ ମଧ୍ଧରେ ରେଳପଥ ଟ୍ରାଏଲ୍ ରନ୍ କରାଯାଇଛି

ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳେ ସମ୍ଘାଦ ସଂଗ୍ରହ କରିବାକୁ ଯାଇଥିବା ଦରଦର୍ଶନର ଏକ ଟିମ୍ ଛତିଶଗଡ଼ର ଦାନ୍ଡେଓ୍ୱାଡ଼ା ଜିଲ୍ଲା ଆରନପୁରରେ ମାଓବାଦୀମାନଙ୍କ ଆକ୍ରମଣର ଶିକାର ହୋଇଛନ୍ତି

ଆହତଙ୍ଙୁ କଟକ ସ୍ଥାନାନ୍ତର କରାଯାଇଛି